ଯେଉଁଠାରେ ଅଭାବ ରହିଛି ସେଠାରେ ଖୁସି ବାଣ୍କିବାକୁ ସାଧାରଣ ଜନତାଙ୍କ ଦେଲେ ପରାମର୍ଶ ତମାଖୁ ଓ ଇ ସିଗାରେଟ୍ ବର୍ଜନ ପାଇଁ ଯୁବସମାଜକୁ କଲେ ଅପିଲ

ଡେଲିଭରି ଆଉଟ୍ ମାଧ୍ୟମରେ ଏସବୁ ସାମଗ୍ରୀକୁ ଦାନ କରାଯାଇ ପାରିବ ଗରିବ ଓ ଦୁଖୀରଙିଙ୍ଙୁ ଏ ସବୁ ସାମଗ୍ରୀ ଯୋଗାଇ ଦେଉଛନ୍ତି ସମସ୍ତେ ସେବା ଭାବନା ନେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି

ସେହିଭଳି ବିଦେଶକୁ ପିଆଜ ରପ୍ତାନୀ ନେଇ ଥିବା ଆଇନ୍ରେ ସରକାର ସଂଶୋଧନ ମଧ୍ୟ କରିଛନ୍ତି

ଫଳରେ ପୁଲିସ ଓ ସାଧାରଣ ନାଗରିକଙ୍କ ମଧ୍ଧରେ ଉତ୍ତମ ବୁଝାମଣା ସ୍ରାପନ ସୟବ ହୋଇପାରିବ

ଏହାକୁ ଦୃଷ୍ଷିରେ ରଖ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କଟକ ଭୁବନେଶ୍ୱର କମିଶନରେଟ୍ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆକି ଗଣମାଧ୍ଘମକୁ କହିଛନ୍ତି

ଏଥିରେ ସ୍ଥାନୀୟ ଅଞ୍ଞଳର ବରିଷ୍ ନାଗରିକମାନେ ଯୋଗଦେବେ

ପୁଲିସ ମଧ ବରିଷ ନାଗିରକଙ୍କ ସହାୟତା ପାଇଁ ଏକ ମୋବାଇଲ ଆପ୍ଲିକେଶନ ପ୍ରସ୍ତୁତ କରିଛି ଏହାକୁ ଡାଉନ୍ଲୋଡ୍ କରି ବରିଷ୍ ନାଗରିକମାନେ ସେଥିରେ ସେମାନଙ୍କର ଅଭିଯୋଗ ଲିପିବଦ୍ଧ କରିପାରିବେ

ତେବେ ଚିକିହା ଅପେକ୍ଷା ପ୍ରତିଷେଧକ ବ୍ୟବସ୍କା ଓ ସଚେତନତା ଅଧିକ ଜରୁରୀ